କିନ୍ତୁ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି ସେ ଆହୁରି କହିଛନ୍ତି ଉତ୍ତର ଓଡ଼ିଶା ପଶ୍କିମବଙ୍ଙ ଓ ବାଂଲାଦେଶ ଆଡ଼କୁ ଏହା ମୁହାଁଉଛି ତେବେ ଏହା କେଉଁ ଉପକୁଳ ଦେଇ ଅତିକ୍ରମ କରିବ ତାହା ସ୍ୱଷ୍ ହୋଇପାରି ନାହିଁ

ତେବେ ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନେ ତୁରନ୍ତ ଫେରିଆସିବାକୁ କୁହାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି

ଅନ୍ୟପକ୍ଷରେ କିଲ୍ଲାରେ ଥିବା ସମସ୍ତ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ସଜାଗ ରଖିବାପାଇଁ ରାଜ୍ୟ ସ୍ୱତନ୍ତ ରିଲିଫ୍ କମିଶନର୍ ନୟାଗଡ଼ କିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ତେବେ ବିଭିନ୍ଦ ସମସ୍ୟା ନେଇ ଆକି ସନ୍ଧ୍ୟାରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି

ଆହତ ଦୁଇ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ସେମାନଙ୍କୁ କଟକ ଏସ୍ସିବି ମେଡିକାଲକୁ ପଠାଇ ଦିଆଯାଇଛି

ଫଳରେ ସେ ଏକ ଗଛରେ ବାଇକ୍କୁ ପିଟି ଦେଇଥିଲେ

ଦୋକାନରେ ଛିଡ଼ା ହୋଇଥିବାବେଳେ ଦୁଇ ଜଣ ଦୁର୍ବୁଉ ତାଙ୍କ ଉପରକୁ ଗୁଳିଚାଳନା କରି ଫେରାର୍ ହୋଇଯାଇଥିଲେ

ଦାଦାବଟି ଆଦାୟକ କେନ୍ଦକରି ଏହି ଗ୍ରଳିମାଡ ହୋଇଥିବା ପ୍ରଲିସ ସନ୍ଦେହ କର୍ରଛି

ଭାରତ ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଏହି କେନ୍ଦ ଜରିଆରେ ବେକାର ଯୁବବର୍ଗ ରୋଜଗାରକ୍ଷମ ହୋଇପାରିବେ

ଏହି ପାଟଶାତ଼୍ୀ ପରିଧାନ କରି ଶ୍ରୀବଳଦେବକୀଉଙ୍କ ଚତୁର୍କ୍ଷାମୂର୍ତି ପ୍ରଳମ୍ଯାସୁର ସଂହାର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ